ବିଦ୍ରୋହୀ ବିଧାୟକମାନଙ୍କର ଇସ୍ତଫା ଉପରେ ବାଚସ୍ୱତି ନିଷ୍ପଭି ନେବାକୁ ସମ୍ପୂର୍ଣ୍ଣରୂପେ ହକ୍ଦାର ବୋଲି କୋର୍ଟ କହିଛନ୍ତି

ବିହାରର ବନ୍ୟା ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପଡ଼ିଛି

ଆସନ୍ତାକାଲି କର୍ଷ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ନେତୃତ୍ୱର ସରକାରଙ୍କୁ ଆସ୍ଥାସଚକ ଭୋଟ୍ ଲୋଡ଼ିବାକୁ କାର୍ଯ୍ୟସଚୀ ରହିଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ବିଧାସଭା ବାଚସ୍କତ କେ ଆର୍ ରମେଶ କୁମାର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଉପରେ ସେ ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ନିଷ୍ପଭି ନେଇପାରିବେ ବାଚସ୍କତିଙ୍କ ନିଷ୍କଭିକୁ କୋର୍ଟଙ୍କୁ ଜଣାଇବାକୁ ଖଣ୍ଡପୀଠ କହିଚ୍ଛନ୍ତି ଆଡ୍ ଏସ୍ସି କର୍ଣ୍ଣାଟକ ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକ ବାଚସ୍କତି କେ ଆର୍ ରମେଶ କୁମାର କହିଛନ୍ତି ସେ ଏଭଳି ନିଷ୍ପଭି ନେବେ ଯେପରି ସମ୍ଭିଧାନ ଅଦାଲତ ଓ ଲୋକପାଳ ନିୟମର ଲଙ୍ଘନ ହେବ ନାହିଁ ବିଜେପି ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ପାର୍ଟି ସାଧାରଣ ସମ୍ପାଦକ ମୁରଲୀଧର ରାଓ କହିଛନ୍ତି ବାଚସ୍ୱତି ବିଧାୟକମାନଙ୍କ ଇସ୍ତଫା ଉପରେ ନିଷ୍ପଭି ନେବାକୁ ଯେହେତୁ କୋର୍ଟ ତାଙ୍କୁ ସମ୍ପର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି ସେଦୃଷ୍ଟିରୁ ବିନା କୌଣସି ବିଳୟରେ ସେ ଏହା ତ୍ରର୍ତ କରିବାକୁ ତାଙ୍କୁ କୋର୍ଟ ସ୍ୱଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଜ୍ୟଶାଖା ସଭାପତି ବିଏସ୍ ୟେଦିୟୁରାପ୍ପା କହିଛନ୍ତି ଏହା ସମ୍ଭିଧାନ ଓ ଗଣତନ୍ତ୍ର ବିଜୟ ଓ ବିଦ୍ରୋହୀ ବିଧାୟକମାନଙ୍କର ନୈତିକ ବିଜୟ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ସଂଖ୍ୟାଗରିଷତା ହରାଇଛନ୍ତି ଓ ଆସନ୍ତାକାଲି ତାଙ୍କୁ ଇସ୍ଥଫା ଦେବାକୁ ହେବ କର୍ଷାଟକ କଂଗ୍ରେସ ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ଆଇସିଜେ ଯାଦବ ଆନ୍ତର୍ଜାତିକ ନ୍ୟାୟାଳୟ ଭାରତର ନାଗରିକ କୂଳଭୂଷଣ ଯାଦବଙ୍କ ଉପରେ ଆଜି ତାଙ୍କର ରାୟ ଦେବେ କ୍ୱଳଭ୍ଷଣ ଯାଦବ ପାକିସ୍ତାନର ଜେଲ୍ରେ ଅଛନ୍ତି ଓ ତାଙ୍କୁ ପାକିସ୍ତାନଦ୍ୱାରା ମୃତ୍ୟୁ ଦଶ୍ଚାଦେଶ ଦିଆଯାଇଥିଲା ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରେସିଡେଣ୍ଟ ଅବଦୁଲ୍କାଓ୍ୱ ଅହନ୍ମଦ ୟୁସ୍ଫ୍ ଆକି କୋର୍ଟଙ୍କ ରାୟ ପାଠକରି ଶୁଶାଇବେ

ମାମଲାର ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଯାଦବକଙ୍କ ମୁତ୍ୟୁଦଶ୍ଡ ନ ଦେବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ବାଡ଼ା ଏକ କଳାଧନ ମାମଲାରେ ରବର୍ଟ ବାଡ୍ରାଙ୍କ ଆଗୁଆ ଜାମିନ୍ ଆବେଦନକ୍ ଚ୍ୟାଲେଞ୍ କରି ଏନ୍ଫୋର୍ସମେଣ୍ଟ ଡାଇରେକ୍ଲୋରେଟ୍ କରିଥିବା ଆବେଦନ ଉପରେ ଜବାବ୍ ଦେବାକୃ ଅଧିକ ସମୟ ଲୋଡ଼ି ଶ୍ରୀ ବାଡ୍ରା ଦିଲ୍ରୀ ହାଇକୋର୍ଟରେ ଆବେଦନ କରିଛନ୍ତି ଜଷ୍ଟିସ୍ ଚନ୍ଦ୍ରଶେଖର ଶ୍ରୀ ବାଡ୍ରାଙ୍କୁ ଜବାବ୍ ଦେବାପାଇଁ ଦୁଇ ସପ୍ତାହ ସମୟ ଦେଇଛନ୍ତି

କଳାଧନ ନିବାରଣ ଆଇନ ଅଧୀନରେ ମାମଲାର ତଦନ୍ତ କରାଯାଉଛି

ଗତବର୍ଷ ଡସେମ୍ବର ମାସରେ ସିବିଆଇ ଅତିକ୍ ଅହମ୍ମଦ୍ଙ୍କ ବିରୁଦ୍ଧରେ ଅପହରଣ ଓ ମାର୍ଧର୍ ମାମଲା ରୁଜୁ କରିଥିଲା

ସେହି ସମୟ ମଧ୍ୟରେ ବୋର୍ଡ଼ ଅଫ୍ ଗଭର୍ଣ୍ଣର୍ସ ଏମ୍ସିଆଇର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଚତା ଓ ଉତ୍ତରଦାୟିତାକୁ ନିଣ୍ଜିତ କରିବା ହେଉଛି ଏହି ବିଲ୍ର ମୂଳଲକ୍ଷ୍ୟ

ଜେକେ ଗନ୍ଫାଇଟ୍ ଜନ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାର ସୋପୋର୍ ଅଞ୍ଚଳରେ ନିରାପତ୍ତା ବାହିନୀ ଯବାନ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଏକ ସଂଘର୍ଷରେ ଜଣେ ଅଜ୍ଞାତ ସନ୍ତାସବାଦୀର ମୃତ୍ୟୁ ଘଟିଛି ନିରାପତ୍ତା ସୃତ୍ରରେ କୁହାଯାଇଛି ସୋପୋର୍ର ଗୁଣ୍ଡ୍ ବ୍ରାଥ୍ ଗ୍ରାମକୁ ଚାରିପଟୁ ଘେରାଉ କରି ଯବାନମାନେ ଖୋଜାଖୋଜି ଆରମ୍ଭ କରିଥିଲେ ସେଠାରେ ଆଉ ଜଣେ ସନ୍ତାସବାଦୀ ଲୁଚି ରହିଥିବାର ବିଶ୍ୱାସ କରାଯାଉଛି ଇତିମଧ୍ୟରେ କର୍ତ୍ତ୍ୱପକ୍ଷ ସତର୍କତାମୂଳକ ବ୍ୟବସ୍ଥାସ୍ୱରୂପ ସୋପୋର୍ ଅଞ୍ଚଳରେ ମୋବାଇଲ୍ ଇଣ୍ଟର୍ନେଟ୍ ସେବାକୁ ବାତିଲ୍ କରିଦେଇଛନ୍ତି ସଂଘର୍ଷ ସ୍ଥଳୀରେ କୌଣସି ପ୍ରକାର ଆଇନଶ୍ରଙ୍ଖଳା ପରିସ୍ଥିତି ଖରାପ ହେବାକୁ ରୋକିବାପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନମାନଙ୍କୁ ମ୍ବତୟନ କରାଯାଇଛି ଇଣ୍ଡିଆ ଇଟାଲୀ ପୁଞ୍ଜିନିବେଶକାରୀ ଓ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବାପାଇଁ ଏକ ଦ୍ରତ ସମାଧାନ ବ୍ୟବସ୍ଥା ସ୍ଥାପନ ସକାଶେ ଭାରତ ଓ ଇଟାଲୀ ନିଷ୍କଭି ନେଇଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି ଗତକାଲି ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଛି ସେଥିରେ ଭାରତରେ ଇଟାଲୀର ରାଷ୍ଟ୍ରଦତ ଲୋରେଞ୍ଜୋ ଆଞ୍ଜେଲୋନୀ ଓ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଶିଜ୍ୟ ବିକାଶ ବିଭାଗ ସଚିବ ରମେଶ ଅଭିଷେକ ଯୋଗ ଦେଇଥିଲେ ଇଟାଲୀରେ ଭାରତୀୟ କମ୍ପାନୀ ଓ ପୁଞ୍ଜିନିବେଶକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ଚିହ୍ନଟ କରି ସମାଧାନ କରିବା ହେଉଛି ଏହି ବ୍ୟବସ୍ଥାର ମୂଳଲକ୍ଷ୍ୟ ଫ୍ଲଡ୍ସ୍ ବିହାରର ସୀତାମାଢ଼ି ମଧୁବନୀ କଟିହାର ପୂର୍ଣ୍ଣିଆ ଓ ମୁଜାଫର୍ପୁର ଜିଲ୍ଲାର ଆହୁରି ଅଧିକ ଅଞ୍ଚଳ ଜଳମଗ୍ନ ହେବା ସହ ରାଜ୍ୟର ବନ୍ୟା ପରିସ୍ଥିତି ଆହୁରି ଖରାପ ହୋଇପଡ଼ିଛି ମୁଜାଫର୍ପୁର ଓ ମଧୁବନୀର ବେନିପଟି ସବ୍ଡିଭିଜିନ୍ରେ ନଦବନ୍ଧଗୁଡ଼ିକରେ ଘାଇ ହୋଇ ରାଜ୍ୟର ଅଧିକ ଅଞ୍ଚଳ ବନ୍ୟାପ୍ଲାବିତ ହୋଇଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ପୂର୍ବ ଚମ୍ପାରନ୍ ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ

ତଳିଆ ଆସାମ୍ର ବନ୍ୟା ପରିସ୍ଥତି ସଙ୍କଟଜନକ ରହିଥିବାବେଳେ ଉପର ଆସାମ୍ରେ ଏଥିରେ ସାମାନ୍ୟ ଉନ୍ନତି ଘଟିଛି ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତପକ୍ଷ ସିଇଓ କହିଛନ୍ତି ରାଜ୍ୟରେ ବନ୍ୟାଜଳ କମିବା ଆରମ୍ଭ କରିଛି ବିଭିନ୍ନ ସଂସ୍ଥାଦ୍ୱାରା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କାରି ରହିଛି

ସ୍ଥାନଚ୍ୟୁତ ହୋଇଥିବା ଲକ୍ଷେରୁ ଅଧିକ ଲୋକ ସରକାରଙ୍କଦ୍ୱାରା ସ୍ଥାପିତ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ୍ ବନ୍ୟାପ୍ଲାବିତ ବାରାକ୍ ଉପତ୍ୟକାକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ସେ ବିଭିନ୍ନ ଜିଲ୍ଲା ପ୍ରଶାସନଗୁଡ଼ିକ ସହ ସମୀକ୍ଷା ବୈଠକ କରିବେ

ମୁମ୍ୟାଇ ପୌର ସଂସ୍କା କହିଛି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ଭଗ୍ରାବଶେଷ ମଧ୍ୟରେ ଆହ୍ରରି ଅଧିକ ଲୋକ ରହିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ବ୍ରିହନ୍ ମୁମ୍ୟାଇ ପୌର ନିଗମ ଘଟଣାସ୍ଥଳୀ ନିକଟରେ ଏକ ଆଶ୍ରୟସ୍ଥଳୀ ସ୍ଥାପନ କରିଛି ମୁମ୍ୟାଇ ଅଟ୍ଟାଳିକା ମରାମତି ଓ ପୁନଃନିର୍ମାଣ ବୋର୍ଡ଼ କହିଛି କେଶରଭାଇ ଅଟ୍ଟାଳିକାର ଯେଉଁ ଅଂଶ ଭୂଷୁଡ଼ି ପଡ଼ିଥିଲା ତାହା ବେଆଇନ ଥିଲା ଜର୍ମାନ୍ ଇସି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ ଉରସ୍ତଲା ବୋନ୍ ଡେର୍ ଲେୟେନ୍ ୟୁରୋପୀୟ କମିଶନ୍ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି

ୟୁରୋପୀୟ ପାର୍ଲାମେଣ୍ଟରେ ଏକ ଗୁପ୍ତ ମତଦାନରେ ସେ ନିର୍ବାଚିତ ହୋଇଛନ୍ତି

ଆଇଏମ୍ଏଫ୍ ଆନ୍ତର୍ଜାତିକ ମୁଦ୍ରାପାଣ୍ଡି ପରିଚାଳନା ନିର୍ଦ୍ଦେଶକ ଖ୍ରୀଷ୍ଟାଇନ୍ ଲାଗାର୍ଡ଼ ତାଙ୍କ ପଦରୁ ଇସଫା ଦେଇଛନ୍ତି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ୍ର ମୁଖ୍ୟ ପଦପାଇଁ ତାଙ୍କର ମନୋନୟନ ଲାଗି ନିଷ୍କଭି ନିଆଯିବାର ଠିକ୍ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି

ବ୍ୟାଡ୍ମିଣ୍ଟନ୍ ଭାରତର ପିଭି ସିନ୍ଧୁ ଓ କିଦାୟୀ ଶ୍ରୀକାନ୍ତ୍ ଇଷ୍ଡୋନେସିଆ ଓପଡ଼୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ୍ର ପ୍ରାକ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି